ଏହି ଅବସରରେ ମ୍ରଖ୍ୟମନ୍ତୀ କହିଛନ୍ତି ସକାରାତ୍କକ ନୀତି ନିର୍ଦ୍ଧାରଣ ଏବଂ ସଠିକ୍ ପ୍ରଶାସନିକ ବ୍ୟବସ୍ଷା ଦ୍ୱାରା ରାକ୍ୟରେ ଶିକ୍ଷାୟନ ତ୍ୱରାନ୍ୱିତ ହୋଇପାରିବ

ଏହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ପକ୍ଷର୍ ବିଶେଷ ପଦକ୍ଷେପ ଗ୍ରହଶ କରାଯାଇଛି ବୋଲି ସେ ସ୍ଚନା ଦେଇଛନ୍ତି

ରାକ୍ୟରେ ମଣିଷ ଏବଂ ବନ୍ୟପ୍ରାଶୀ ଉଭୟଙ୍ଙ ସୁରକ୍ଷାକୁ ଦୂଷିରେ ରଖି ଏକ ରାକ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ

ଏହି ଦିବସ ପାଳନ ପୋଲିସ୍ କର୍ମଚାରୀଙ୍କ ଅଧିକ କର୍ତ୍ତବ୍ୟନିଷ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି